ରାଜସ୍ଥାନର ରାମଗଡ଼ ବିଧାନସଭା ଉପନିର୍ବାଚନରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି

ପିଏମ୍ ଏନ୍ସିସି ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ୍ ପ୍ୟାରେଡ୍ର ଉଦ୍ଯାପନୀ ଉହବରେ ଅଂଶଗ୍ରହଣ କରିବେ ତିନୋଟିଯାକ ସଶସ୍ତ ବାହିନୀ ସେନାବାହିନୀ ନୌବାହିନୀ ଓ ବିମାନ ବାହିନୀର କ୍ୟାଡେଟ୍ମାନେ ପ୍ରଧାନମନ୍ତ୍ରୀଙ୍କୁ ସାମରିକ ଅଭିବାଦନ ଦେବେ ଏହା ପରେ କଣ୍ଟିଜେଣ୍ଟ୍ଗୁଡ଼ିକ ଦ୍ୱାରା ମାର୍ଚ୍ଚ ପାଷ୍ଟ କରାଯିବ ପ୍ରଧାନମନ୍ତ୍ରୀ ସର୍ବଶ୍ରେଷ କ୍ୟାଡେଟ୍ମାନଙ୍କୁ ପୁରସ୍କୃତ କରିବେ ଏହି ଅବସରରେ ସେ କ୍ୟାଡେଟ୍ମାନଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀଙ୍କ ର୍ୟାଲି ଭାବେ ଜଣାଶୁଣା ଏହି ପ୍ୟାରେଡ୍ ମାସେ ବ୍ୟାପି ପଡ଼ିଥିବା କ୍ୟାମ୍ପର ଶେଷରେ ଅନୁଷ୍ଠିତ ହୋଇଥାଏ

କୋର୍ଟ ଆର୍ଜେଡି ନେତା ରାବିଡି ଦେବୀ ଓ ପୁତ୍ର ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ସ୍କୁତି ଇରାନୀ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ

ବୈଷୟିକ ବୟନଶିଳ୍ପ ବୟନଶିଳ୍ପ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଓ ଭାରତୀୟ ଅର୍ଥନୀତିରେ ଏହା ଏକ ଦ୍ରତ ବିକାଶକାରୀ କ୍ଷେତ୍ର ରହିଛି

ଗଡ଼କରୀ ରାଜସ୍ଥାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ରାଜସ୍ଥାନରେ ଚାରୋଟି କ୍ରାତୀୟ ରାଜପଥ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ ଓ ଉଦ୍ଘାଟନ କରିବେ

ଏଫ୍ଏମ୍ ବ୍ୟାଙ୍କସ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ ଆଜି ନ୍ତଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ସିଇଓମାନଙ୍କ ସହ ଏକ ବୈଠକରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମୀକ୍ଷା କରିବା ସହ ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ତି ଆଶିବା ସଂକାନ୍ତରେ ଆଲୋଚନା କରିବେ

ଖବର ଅନୁସାରେ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ଏବଂ କୃଷି ଓ ଖୁଚୁରା କ୍ଷେତ୍ରକୁ ଆସୁଥିବା ଋଣର ଏଥିରେ ସମୀକ୍ଷା କରାଯିବ ଅରୁଣ ଜେଟ୍ଲୀ ଚିକିତ୍ସା ପାଇଁ ଆମେରିକାରେ ଥିବା ଯୋଗୁଁ ପିୟୁଷ ଗୋଏଲ୍ଙ୍କୁ ଅର୍ଥମନ୍ତ୍ରଶାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି

ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ଏହା ପଚାରିଛନ୍ତି ଖଣ୍ଡପୀଠ କାର୍ତ୍ତିଙ୍କର ଏକ ଆବେଦନର ଶ୍ରଣାଣି କରୁଥିଲେ କାର୍ତ୍ତି ଆସନ୍ତା ମାସରେ ୟୁରୋପ ଯାତ୍ରା କରିବାକୁ ଅନୁମତି ଲୋଡ଼ି ଆବେଦନ କରିଥିଲେ କାର୍ତ୍ତିଙ୍କ ବିରୁଦ୍ଧରେ ଅପରାଧ ମାମଲା ରୁଜୁ କରାଯାଇଥିଲା ଓ ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍ ଏହାର ତଦନ୍ତ କର୍ଚ୍ଛି ହର୍ଷବର୍ଦ୍ଧନ ଟାଇଗର୍ କନ୍ଫରେନ୍ସ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଏନ୍ଡିଏ ସରକାର ବାଘ ସଂରକ୍ଷଣ ପାଇଁ ବଜେଟ୍ ରାଶି ଦ୍ୱିଗୁଣିତ କରିଛନ୍ତି

ନ୍ରଆଦିଲ୍ଲୀରେ ବ୍ୟାଘ୍ର ସଂରକ୍ଷଣ ସଂକ୍ରାନ୍ତ ତୃତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଚ୍ଚନ୍ତି

ଦିନବେଳେ ଥଣ୍ଡପବନ ବହିବାର ମଧ୍ୟ ସମ୍ଭାବନା ରହିଛି ପ୍ରେକ୍ ଲାଲା ଲାଜ୍ପତ ରାୟ ପଞ୍ଜାବ କେଶରୀ ଲାଲା ଲାଜ୍ପତ ରାୟଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ପିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଲାଲା ଲାଜପତ ରାୟ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଦେଶକୁ ଅନୁପ୍ରାଣିତ କରିବା ସହ ସାମାଜିକ ସଂସ୍କାର ଓ ଦେଶୀୟ ଉଦ୍ୟୋଗକୁ ଉତ୍କାହିତ କରିଥିଲେ

ତିନି କ୍କଣ ପିଲାଙ୍କ ଅବସ୍ଥା ଗୁରୁତର ରହିଛି ଆହତମାନଙ୍କର ଚିକିତ୍ସା କରାଯାଉଛି

ଆଇଏନ୍ଏଲ୍ଡି ବିଧାୟକ ହରିଚାନ୍ ମିଧାଙ୍କ ବିୟୋଗ ଯୋଗୁଁ ଏହି ଆସନଟି ଖାଲି ପଡ଼ିଥିଲା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେପିର କ୍ରିଷନ ମିଧା କଂଗ୍ରେସର ରଣବୀର ସିଂ ସ୍ୱର୍ଯ୍ୟଞ୍ଚାଲା ଓ ଆଇଏନ୍ଏଲ୍ଡିର ଉମେଦ୍ ସିଂ ରେଧ୍ର ଅଛନ୍ତି

ରାମଗଡ଼ ପୋଲ୍ ରାଜସ୍ଥାନର ଅଲୱାର ଜିଲ୍ଲାସ୍ଥିତ ରାମଗଡ଼ ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ମତଦାନ ଚାଲିଛି

ରିଟର୍ଣ୍ଣିଂ ଅଫିସର ପଙ୍କଜ ଶର୍ମା କହିଛନ୍ତି ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି ବିଏସ୍ପି ପ୍ରାର୍ଥୀ ଲକ୍ଷ୍ମଣ ସିଂଙ୍କ ବିୟୋଗ ଯୋଗୁଁ ସେହି ଆସନରେ ମତଦାନ ହୋଇପାରି ନଥିଲା ବିଏସ୍ପି ପୂର୍ବତନ ମନ୍ତ୍ରୀ ନଟବର ସିଂଙ୍କ ପୁଅ ଜଗତ ସିଂଙ୍କୁ ପ୍ରାର୍ଥୀ ଛିଡ଼ା କରାଯାଇଛି ସାଫିଆ ଜୁବେର୍ କଂଗ୍ରେସର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସୁଖଓ୍ୱନ୍ତ ସିଂ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କର୍ଛନ୍ତି

ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ କ୍ୟାପ୍ଟେନ୍ କେନ୍ ୱିଲିୟମ୍ସନ୍ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲେ

ସିନ୍ଧୁ ଜଳ ରାଜିନାମ ଅନୁସାରେ ଏହି ପର୍ଯ୍ୟବେକ୍ଷଣ ବାଧ୍ୟତାମୂଳକ ରହିଛି